ଯବାନମାନଙ୍କ ସୁରକ୍ଷା ଦୁଷ୍ଟିରୁ ସବୁ ଅର୍ଦ୍ଦ ସାମରିକବଳଙ୍କୁ ବିମାନ ଯୋଗେ ଶ୍ରୀନଗର ନିଆଯିବ

ଏହି ଆଦେଶକୁ ତକ୍କାଳ ଲାଗୁ କରିବା ପାଇଁ ଗୃହ ମନ୍ତଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି

ନଗଦ ସୁବିଧା ହସ୍ତାନ୍ତର ଯୋଜନାରେ ଚାଷୀଙ୍ ଖାତାରେ ଟଙ୍କା ଜମା କରାଯାଉଛି

କେତେକ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ବିକ୍ଷୋଭକାରୀମାନେ ଅନ୍ୟ ସବୁ ଯାନବାହାନ ଚଳାଚଳ ଉପରେ ରୋକ୍ ଲଗାଇଥିଲେ

ବିଭିନ୍ନ ସ୍ଚାନରେ ଘରୋଇ ବସ୍ ଚଳାଚଳ ବନ୍ନ ରହିଥିଲା

ତିନି ଚାରୋଟି ସ୍କ୍କଲ୍ ପାଇଁ ପୁଲିସ୍ ସୁରକ୍ଷା ବଳୟ ମଧରେ ଗୋଟିଏ ଲେଖାଏଁ ଗାଡ଼ିର ବ୍ୟବସ୍ଗା କରାଯାଇଛି

ସେ କହିଛନ୍ତି ଗତବର୍ଷଠାରୁ ନିକ ସ୍କୁଲରେ ନିକ ସେକ୍କର ବ୍ୟବସ୍କା ଉଠି ଯାଇଛି ଏଥର ସ୍କୁଲର ନିକଟ ପରୀକ୍ଷା କେନ୍ଦରେ ଏହି ସେକ୍କର କରାଯାଇଛି ପ୍ରତି କିଲ୍ଲାରେ କିଲ୍ଲାପାଳ ଏସ୍ପି ଓ କିଲ୍ଲା ଶିକ୍ଷା ଅଧିକାରୀ ମିଳିତ ଭାବେ ଏହି ସେକ୍କର ଠିକ୍ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ଆଜି ଓଡ଼ିଶା ବନ୍ଦ ସତ୍ତ୍ େ ସବୁ ନୋଡାଲ୍ ସେକ୍କରଗୁଡ଼ିକୁ ଗତକାଲି ସନ୍ଧ୍ୟାରୁ ପ୍ରଶ୍ନପତ୍ରଗୁଡ଼ିକ ପହଞ୍ ସାରିଛି